ଜିଲ୍ଲାରେ ଥିବା ବେସରକାରୀ ଅନୁଷାନଗୁଡ଼ିକୁ ମଧ୍ଧ ଟେଷ୍ଟିଂପାଇଁ ଅନୁମତି ଦେବାକୁ ନିଷ୍ବଭି ନିଆଯାଇଛି

ଚାରୋଟି ମୋବାଇଲ୍ ୟୁନିଟ୍ ଏବଂ ଚାରୋଟି ଚିହ୍ଟ ହୋଇଥିବା କେନ୍ଦ ଏଥିପାଇଁ କାର୍ଯ୍ୟ କର୍ବଛନ୍ତି

ଏଥଲାଗି ଶ୍ରୀଜୀଉଙ୍କର କେତେକ ସ୍ୱତନ୍ତ ନୀତି ଅନୁଷିତ ହେଉଛି ସକାଳ ଧୂପ ନୀତି ଶେଷ ହେବା ପରେ ଦେବୀ ସୁଭଦ୍ରା ତାଙ୍କର ଦୁଇଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ଶ୍ରୀହସ୍ତରେ ରାକ୍ଷୀ ବାନ୍ଧିବେ ଏହି ସବୁ ରାକ୍ଷୀକୁ ପାଟରା ସେବକ ପ୍ରସ୍ତୁତ କରି ତାହାକୁ ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିଲେ